ତେଣୁ କାଶ୍ମୀରରେ ଯେଉଁ ଯୁବକମାନେ ଆତଙ୍କବାଦୀ ହୋଇଯାଇଛନ୍ତି ସେମାନଙ୍କ ମା'ମାନଙ୍କୁ ସେନା ଅନୁରୋଧ କରୁଛି ଯେ ସେମାନେ ସେମାନଙ୍କ ପିଲାମାନଙ୍କୁ ଆତ୍କସମର୍ପଣ କରିବାକୁ କୁହନ୍ତୁ

ଏହି ଗସ୍ତ ସମୟରେ ମୁଖ୍ୟମନ୍ତୀ ପ୍ରଥମେ ଦଶରଥପୁର ବ୍ଳକର ଦତପୁର ଓ ପରେ ଧର୍ମଶାଳା ବ୍ଳକ କ୍ବତରୁ ଦାସ ଷ୍ଟାଡିୟମରେ ଆୟୋକିତ ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ

ପୂର୍ବାହ୍ବରେ ରାୟପୁର ବିମାନ ବନ୍ଦରରେ ପହଞ୍ ବେ

ଏହାପରେ ଯୋଗୀ ଆଦିତ୍ୟନାଥ ଭବାନୀପାଟଶା ଲାଲ୍ବାହାଦ୍ର ଷ୍ଟାଡିୟମ୍ଠାରେ କାର୍ଯ୍ୟକର୍ତ୍ତା ସମାବେଶରେ ଉଦ୍ବୋଧନ ଦେବେ

ଏଥିସହ ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ସଭାରେ ଉଦ୍ବୋଧନ ଦେଇ କେନ୍ଦ୍ର ଆଦିବାସୀ କଲ୍ୟାଶ ମନ୍ତୀ ଜୁଏଲ୍ ଓରାମ କହିଛନ୍ତି ଆଦିବାସୀଙ୍କ ବିକାଶକୁ ପ୍ରାଥମିକତା ଦିଆଯିବା ଉଚିତ

କେନ୍ଦରମନ୍ତୀ ସାଧ୍ୱୀ ନିରଞ୍ଞନଙ୍କୁ ପାରମ୍ପରିକ ଆଦିବାସୀ ଶୈଳୀରେ ବିଭିନ୍ନ ସ୍ତାନରେ ସ୍ୱାଗତ କରାଯାଇଥିଲା

ଏକ ଟିଟ୍ ଯୋଗେ ପ୍ରଧାନମନ୍ତୀ କହିଛନ୍ତି ଦେଶର ଜନସାଧାରଣ ସେମାନଙ୍ଙ ଚିନ୍ତାଧାରା ଓ ମତାମତ ନରେନ୍ଦ୍ରମୋଦି ଆପ୍ ଏବଂ ମାଇଁ ଗଭ୍ ଓପନ୍ ଫୋରମ୍ରେ ପଠାଇପାରିବେ

ପ୍ରସ୍ତୁତି ବୈଠକ ମାଟ୍ରିକ ପରୀକ୍ଷା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ

ସେହିପରି ପରୀକ୍ଷା ସମ୍ୟନ୍ଧିତ ବେଆଇନ୍ କାର୍ଯ୍ୟ ଧର୍ଭବ୍ୟ ଏବଂ ଜାମିନ ବିହୀନ ଅପରାଧ